ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଯଦି ସେମାନେ ଏଭଳି ନକରନ୍ତି ଏବଂ ବନ୍ଧୁକ ଧରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ସେଠାରେ ମା'ମାନଙ୍କର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ

ତେବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଇସାରାରେ ଏହି ଆକ୍ରମଶ କରାଯାଇଛି

ଭିତର କାଠ ପାଖରେ ଠିଆହୋଇ ଭକ୍ତମାନେ ଏହି ଆକର୍ଷଣୀୟ ବେଶ ଦର୍ଶନ କର୍ଥଛନ୍ତି

ପରେ ବିକୁକନତା ଦଳ ପକ୍ଷରୁ ବିଂଝାରପୁର ଥାନା ନିକଟରେ ଆୟୋଜିତ ଦଳିୟ କାଯ୍ୟକ୍ରମରେ ମୁଖ୍ୟମନ୍ତୀ ଯୋଗ ଦେଇ ନିଜ ସରକାରର ସଫଳତା ବଖାଣିଥିଲେ

ଏକ ଟ୍ୱିଟ୍ ଯୋଗେ ପ୍ରଧାନମନ୍ତୀ କହିଛନ୍ତି ଦେଶର ଜନସାଧାରଣ ସେମାନଙ୍ଙ ଚିନ୍ତାଧାରା ଓ ମତାମତ ନରେନ୍ଦ୍ରମୋଦି ଆପ୍ ଏବଂ ମାଇଁ ଗଭ୍ ଓପନ୍ ଫୋରମ୍ରେ ପଠାଇପାରିବେ

ଏହାପରେ ଯୋଗୀ ଆଦିତ୍ୟନାଥ ଭବାନୀପାଟଣା ଲାଲ୍ବାହାଦ୍ଦର ଷ୍ଟାଡିୟମ୍ଠାରେ କାର୍ଯ୍ୟକର୍ତା ସମାବେଶରେ ଉଦ୍ବୋଧନ ଦେବେ

ସଭାରେ ଉଦ୍ବୋଧନ ଦେଇ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତୀ ଜୁଏଲ୍ ଓରାମ କହିଛନ୍ତି ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା ଦିଆଯିବା ଉଚିତ

ସରକାର ଟଙ୍କା ଫେରାଇବା ପାଇଁ ଦେଇଥିବା ପ୍ରତିଶ୍ରତି ପାଳନ କରି ନଥିବାର୍ ଏହାର ପ୍ରତିବାଦରେ ଏପରି ଧର୍ମଘଟ କରାଯାଇଥିବା ଷତିଗ୍ରସ୍ତ ମିଳିତ କମାକାରୀ ମଞ୍ଚର ଆବାହକ ଜୟନ୍ତ ଦାସ କହିଛନ୍ତି

ଅନ୍ୟପକ୍ଷରେ ମିଳିତ ମଞ ଆଗ୍ରହ ପ୍ରକାଶ କଲେ ସରକାର ସେମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ଅର୍ଥମନ୍ତୀ କହିଚ୍ଚନ୍ତି

କେନ୍ଦ୍ରାପଡ଼ା ଜିଲ୍ଲା ସହ ଯାଜପୁର ଜିଲ୍ଲାକୁ ସଂଯୋଗ କରିବା ଲକ୍ଷ୍ୟ ନେଇ ଏହି ସେତୁ ନିର୍ମାଣାଧୀନ ଅଛି